ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଏଥିସହ ଯାଞ ପ୍ରକ୍ରିୟାକୁ ମଧ୍ଧ ତ୍ୱରାନ୍ୱିତ କରାଯାଇଛି ମିଳିଥିବା ସୂଚନା ଅନୁଯାୟୀ ଆକ୍ଷ୍ରପ୍ରଦେଶ ସଂଲଗୁ ଅଞଳ କେରେଡା ବସନଗୁଡ଼ା ଓ କାଟିକି ସୀମା ସିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି

ତେବେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଶି ନଥିବା ପୁଲିସ୍କୁ କହିଛି